ଏହି କିଟ୍ ଦ୍ୱାରା ଗବେଷଣାଗାର ପରୀକ୍ଷା କରାନଯାଇ ଶୀଘ୍ର ନମୁନା ପରୀକ୍ଷା କରାଯାଇ ପାରିବ ଦକ୍ଷିଣ କୋରିଆର ଏକ କମ୍ପାନୀ ଏହି ପରୀକ୍ଷା କିଟ୍କୁ ଉଭାବନ କରିଛି

ଯାହାକୁ କୌଣସି ଯନ୍ତ୍ରପାତି ବିନା ଖାଲି ଆଖିରେ ଦେଖାଯାଇ ପାରିବ

ଏହାପରେ ପରୀକ୍ଷା ଷ୍ଟ୍ରିପ୍କୁ ନଷ୍ଟ କରିଦିଆଯିବ ଏହାର ସଠିକତା ଦୃଷ୍ଟିରୁ ଆଇସିଏମ୍ଆର୍ ଏହି ପରୀକ୍ଷା ବ୍ୟବସ୍ଥାକୁ ସୁପାରିଶ କରିଛି ଆଇସିଏମ୍ଆର୍ ମିଡିଆ ରିପୋର୍ଟ୍ ଦେଶରେ କରୋନା ସଂକ୍ମଣ ସର୍ବୋଚ୍ଚସ୍ତରରେ ପହଞ୍ଚିବା ନେଇ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଆଇସିଏମ୍ଆର୍ ସୂତ୍ରକୁ ଆଧାର କରି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ସମ୍ଭାଦକୁ ନିଜେ ଆଇସିଏମ୍ଆର୍ ଖଣ୍ଡନ କରିଛି

ଆଇସିଏମ୍ଆର୍ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ ପ୍ରକାଶିତ ଏହି ଖବର ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ଆଇସିଏମ୍ଆର୍ ଏ ସମ୍ପର୍କରେ କୌଣସି ଆକଳନ କରିନଥିବା ଟ୍ୱିଟ୍ରେ କୁହାଯାଇଛି ଏଚ୍ଏମ୍ ଅଲ୍ପାର୍ଟି ମିଟିଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ସର୍ବଦଳୀୟ ବୈଠକରେ ଦିଲ୍ଲୀରେ କରୋନା ଭୂତାଣୁ ସଂକ୍ରମଣ ପରିଚାଳନାର ସମୀକ୍ଷା କରିଛନ୍ତି ଦିଲ୍ଲୀ ବିଜେପି ସଭାପତି ଆଦେଶ କୁମାର ଗୁପ୍ତା ଆମ୍ ଆଦମୀ ପାର୍ଟି ନେତା ତଥା ଏମ୍ପି ସଞ୍ଜୟ ସିଂହ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଚୌଧୁରୀ ଅନୀଲ କୁମାର ଓ ବହୁଜନ ସମାଜପାର୍ଟିର ଦିଲ୍ଲୀ ଶାଖା ପ୍ରତିନିଧି ବୈଠକରେ ଅଂଶଗ୍ରହଣ କରିଥିଲେ ସ୍ୱରାଷ୍ଟ୍ର ସଚିବ ଅଜୟ କୁମାର ଭାଲା ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦନ ଓ ଦିଲ୍ଲୀ ସରକାରଙ୍କର ବରିଷ୍ଣ କର୍ମକର୍ତ୍ତାବୃନ୍ଦ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ ଶ୍ରୀ ଶାହା ଗତକାଲି ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଥିଲେ ଗତକାଲିର ବୈଠକ ପରେ ଦିଲ୍ଲୀ ପାଇଁ ସେ କିଛି ପଦକ୍ଷେପ ବିଷୟରେ ଘୋଷଣା କରିଥିଲେ ଦିଲ୍ଲୀର ତିନୋଟି ଯାକ ପୌର ନିଗମର ମେୟର ଓ କମିଶନରମାନଙ୍କ ସହ ସେ କରୋନା ମୁକାବିଲା ସଂକ୍ରାନ୍ତରେ ବିସ୍ତୂତ ଆଲୋଚନା କରିଥିଲେ

ସେହି କୋଚ୍ଗୁଡ଼ିକରେ କରୋନା ସଂକ୍ରମିତମାନଙ୍କ ପାଇଁ ଶଯ୍ୟାର ବ୍ୟବସ୍ଥା କରାଯିବ

ସେଗୁଡ଼ିକରେ କରୋନା ସଂକ୍ରମିତମାନଙ୍କର ଚିକିତ୍ସା ପାଇଁ ସମସ୍ତ ସୁବିଧା ରଖାଯିବ ସଂକ୍ରମିତମାନଙ୍କ ସଂସ୍ୱର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରିବା ପାଇଁ ଦିଲ୍ଲୀର କଣ୍ଟେନ୍ମେଣ୍ଟ ଜୋନ୍ଗୁଡ଼ିକରେ ଘରଘର ବୁଲି ସର୍ବେକ୍ଷଣ କରାଯିବ ସପ୍ତାହ ମଧ୍ୟରେ ଏହି ସର୍ବେକ୍ଷଣ ରିପୋର୍ଟ୍ ମିଳିଯିବ ପ୍ରତ୍ୟେକ ଭୋଟ୍ ଗ୍ରହଣ କେନ୍ଦ୍ରରେ ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ କରୋନାର ମୁକାବିଲା ପାଇଁ ସମାଜର ମୂଳ ସ୍ତରରେ ସର୍ବୋକୃଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏମସ୍ର ବରିଷ୍ଣ ଡାକ୍ତରମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ନିଷ୍ପଭି ନେଇଛନ୍ତି

ଆଇସିଏମ୍ଆର୍ ଅଧିକର୍ ଅଧିକ ପରୀକ୍ଷାଗାରଗୁଡ଼ିକୁ କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା ପାଇଁ ଅନୁମତି ଦେବା ପ୍ରକ୍ରିୟା କାରି ରଖିଛି

ଆଜି ମଧ୍ୟାହୁରେ ସେହି ଭାରତୀୟମାନଙ୍କୁ ଧରି ଏକ ବିମାନ ଢାକାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଏଥରକୁ ମିଶାଇ ଦ୍ୱିତୀୟ ଥର ପାଇଁ ଢାକାରୁ ବିମାନ ଯୋଗେ ଭାରତୀୟମାନଙ୍କୁ ଦିଲ୍ଲୀ ଅଣାଯାଇଛି

ବାଙ୍ଗଲାଦେଶରେ ଭାରତର ହାଇକମିଶନ୍ର ରିବା ଗାଙ୍ଗୁଲି ଦାସ ଅଖଉରା ସୀମା ପର୍ଯ୍ୟନ୍ତ ଆସି ଅଗରତଲା ଆସୁଥିବା ଭାରତୀୟମାନଙ୍କୁ ବିଦାୟ ସମ୍ଭର୍ଦ୍ଧନା ଦେଇଥିଲେ ବାଙ୍ଗଲାଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ସ୍ୱଦେଶ ଆଣିବା ପାଇଁ ଭଡ଼ାରେ ନିଆଯାଇଥିବା ଆଉକିଛି ବିମାନର ଚଳାଚଳ ପାଇଁ ଢାକା ସ୍ଥିତ ଭାରତୀୟ ହାଇକମିଶନ୍ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା

ଆସନ୍ତାକାଲି ଆଉ ଏକ ବିମାନ ଦିଲ୍ଲୀ ହୋଇ ଅହନ୍ମଦାବାଦରେ ପହଞ୍ଚିବାର କାର୍ଯ୍ୟସଚୀ ରହିଛି

ଏହି ବିମାନ କୋଚି ଓ ବେଙ୍ଗାଲ୍ରରେ ଯାତ୍ରୀମାନଙ୍କୁ ପହଞ୍ଚାଇଛି

ଆଉ ଏକ ବିମାନ ଆସନ୍ତା ସୋମବାର ଦିନ ଦିଲ୍ଲୀ ଲକ୍ଷ୍ମୌ ଓ ଗୟାରେ ଆସି ପହଞ୍ଚିବ ଶ୍ରୀଲଙ୍କାରେ ଭାରତୀୟ ହାଇକମିଶନର ଗୋପାଳ ବାଗଲେ ଶ୍ରୀଲଙ୍କାରୁ ଭାରତୀୟମାନଙ୍କୁ ଆଣିବାରେ ସେଠାକାର ସରକାର ସହାୟତା କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି

ସେମାନଙ୍କ ମଧ୍ୟରେ ବହୁ କ୍ଷୁଦ୍ର ବ୍ୟବସାୟୀ ଓ ବଣିକ ଅଟକି ରହିଥିବା ପର୍ଯ୍ୟଟକ ଓ ଶ୍ରମିକ ଅଛନ୍ତି କୌଣସି ସହାୟତା ପାଇଁ ଭାରତୀୟ ହାଇକମିଶନ୍ ଦେଇଥିବା ଏମର୍ଜେନ୍ନୀ ନମ୍ଘର ସହ ଯୋଗାଯୋଗ କରିବାକୁ ହାଇକମିଶନ୍ ପକ୍ଷରୁ ପରାମର୍ଶ ଦିଆଯାଇଛି

ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ଖବର ଅନୁସାରେ ସେମାନେ ଏଥିପାଇଁ ଛୋଟ ଛୋଟ ଅସ୍ତ୍ର ବ୍ୟବହାର କରିବା ସହ ମୋର୍ଟାର୍ ଆକ୍ରମଣ କରିଛନ୍ତି

ଏହାର ଜବାବରେ ଭାରତ ପଟରୁ ପାଲଟା ଆକ୍ରମଣ କରାଯାଇଥିଲା ସର୍ବଶେଷ ଖବର ମିଳିବା ବେଳକୁ ଗୁଳି ବିନିମୟ ଜାରି ଥିଲା ଭାରତ ପଟରୁ କୌଣସି କ୍ଷୟକ୍ଷତି ଘଟିଥିବା ସଫକ୍ରାନ୍ତରେ ଖବର ମିଳିନାହିଁ

ମନ୍ସୁନ୍ ପ୍ରୋଗ୍ରେସ୍ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବ ସାଗରର ଅବଶିଷ୍ଟ ଭାଗ ଉତ୍ତର ପୂର୍ବ ଆରବ ସାଗରର କିଛି ଭାଗ ଗୁଜରାତ ଦାଦ୍ରା ଓ ନଗର ହାବେଳିରେ ପ୍ରବେଶ କରିଛି ମୌସୁମୀ ବାୟୁ ମୁମ୍ଯାଇ ସମେତ ମହାରାଷ୍ଟର ଅବଶିଷ୍ଟ ଭାଗ ମଧ୍ୟପ୍ରଦେଶର କିଛି ଭାଗ ଛତିଶଗଡ଼ ଓ ଝାଡ଼ଖଣ୍ଡର ଅଧିକାଂଶ ଭାଗ ଓ ବିହାରର କିଛି ଭାଗରେ ପ୍ରବେଶ କରିଛି